ପିଏମ୍ କିଏସ୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କ୍ଷୁଦ୍ର ବ୍ୟବସାୟ ସଂକ୍ରାନ୍ତରେ ଜିଏସ୍ଟି ପରିଷଦର ନିଷ୍ପତ୍ତି ବ୍ୟବସାୟୀ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ସେବା କ୍ଷେତ୍ରକୁ ସହାୟତା କରିବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୁଆଦିଲ୍ଲୀଠାରେ ଅନୁଷ୍ଠିତ କିଏସ୍ଟି ପରିଷଦ ବୈଠକରେ କ୍ଷୁଦ୍ର ବ୍ୟବସାୟ କ୍ଷେତ୍ରକୁ ରିଲିଫ୍ ଦେବା ପାଇଁ ଜିଏସ୍ଟି ଛାଡ଼ ସୀମାକୁ ଦ୍ୱିଗୁଣ କରାଯାଇଛି

ଟ୍ୱିଟ୍ କରି ଶ୍ରୀ ମୋଦି ଜିଏସ୍ଟି ପରିଷଦର ଏହି ନିଷ୍ପଭିକୁ ପ୍ରଶଂସା କରି କହିଛନ୍ତି ସରଳ ଓ ଲୋକମାନଙ୍କୁ ସୁହାଇଲା ଭଳି ଜିଏସ୍ଟି ବ୍ୟବସ୍ଥା ଲାଗୁ କରିବାକୁ ସରକାର ପ୍ରତିଶ୍ରତିବଦ୍ଧ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି

ଖବରରୁ ଜଣାପଡ଼ିଛି ଭାରତୀୟ ଭେଷଜ ପରିଷଦ ପରିଚାଳନା ପାଇଁ ଏକ କମିଟିକୁ ଅନୁମତି ଦେବା ସକାଶେ ପୁନର୍ବାର ଅଧ୍ୟାଦେଶ କାରି କରିବା ଲାଗି ମନ୍ତ୍ରୀପରିଷଦ ଅନୁମତି ଦେଇଛନ୍ତି

ଡେନ୍ମାର୍କ ସହ ସାମ୍ରଦିକ ସହଯୋଗ ସଂକ୍ରାନ୍ତ ଏକ ରାଜିନାମା ମଧ୍ୟ କ୍ୟାବିନେଟ୍ର ମଞ୍ଜରି ମିଳିଛି ଭାରତରେ ବ୍ୟବସାୟକ୍ର ସହଜ କରିବା ପାଇଁ ଅତ୍ୟାଧ୍ରନିକ ଏକକ ଡାଞ୍ଚା ୱିଶ୍ଡୋର ବିକାଶ ସକାଶେ ଜାପାନ ସହ ରାଜିନାମା କରିବାକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ୍ ଅନୁମତି ଦେଇଛନ୍ତି

ଏଚ୍ଏସ୍ ଆସ୍ତାନା ସ୍ୱତନ୍ତ୍ର ସିବିଆଇ ନିର୍ଦ୍ଦେଶକ ରାକେଶ ଅସ୍ତାନାଙ୍କ ବିରୁଦ୍ଧରେ ଏତଲାକୁ ରଦ୍ଦ କରିବା ପାଇଁ ତାଙ୍କ ଦ୍ୱାରା ଆଗତ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଆକ୍ଟି ରାୟ ଦେବାର ଆଶା କରାଯାଉଛି

ଶ୍ରୀ ଆସ୍ତାନା କହିଛନ୍ତି ସେମାନଙ୍କ ବିରୁଦ୍ଧରେ ମନ୍ଦ ଉଦ୍ଦେଶ୍ୟ ରଖି ଅବୈଧ ଭାବେ ଏତଲା ରୁଜୁ କରାଯାଇଛି

ଶ୍ରୀ ଆସ୍ତାନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏହି ମାମଲାର ତଦନ୍ତ କର୍ତ୍ତିଲା ଆଇଆଇଟି ସେନ୍ସର ଆଇଆଇଟି କାନ୍ପୁରର ବୈଜ୍ଞାନିକମାନେ ଶସ୍ତା ବାୟୁପ୍ରଦୃଷଣ ସେନ୍ସର୍ ବିକାଶ କରିଛନ୍ତି ପ୍ରଫେସର ଏସ୍ଏନ୍ ଡ୍ରିପାଠୀ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ସେନ୍ସର୍ ବାୟୁରେ ଓଜନ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ସମେତ କ୍ଷତିକାରକ ବାଷ୍ପସ୍ତରକୁ ମାପି ପାରିବ

ନିରାପତ୍ତା ସ୍ନତ୍ରରୁ ଜଣାପଡ଼ିଛି ଯେ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସେନା ପକ୍ଷରୁ ଲଗାତାର ତୂତୀୟ ଦିନରେ ଗୁଳିବର୍ଷଣ କରାଯାଇଥିଲା ଯାହାର ପାଲଟା କଡ଼ା ଜବାବ ଭାରତୀୟ ସେନା ଦେଇଥିଲା

ବିଜେପି ନ୍ୟାସନାଲ୍ ବିଜେପିର ଦୁଇଦିନିଆ କାତୀୟ ପରିଷଦ ବୈଠକ ଆଜିଠାରୁ ନ୍ତଆଦିଲ୍ଲୀର ରାମଲୀଳା ମଇଦାନ୍ରେ ଆରମ୍ଭ ହେଉଛି ବିଜେପି ସଭାପତି ଅମୀତ ଶାହା ଏହି ସମ୍ମିଳନୀକୃ ଉଦ୍ଘାଟନ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଯାପନୀ ଅଧିବେଶନରେ ଆସନ୍ତାକାଲି ଉଦ୍ବୋଧନ ଦେବାର କାର୍ଯ୍ୟସ୍ଥଚୀ ରହିଛି ଇତିମଧ୍ୟରେ ବିଜେପି ସଭାପତି ଅମିତ ଶାହା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ରମଣ ସିଂହ ଓ ବସୁନ୍ଧରା ରାଜେଙ୍କୁ ପାର୍ଟିର କାତୀୟ ଉପସଭାପତି ଭାବେ ନିଯୁକ୍ତ କରିଛନ୍ତି ବିଜେପି ସାଧାରଣ ସଂପାଦକ ଅର୍ଚ୍ଚଣ ସିଂହ ଗତକାଲି ଏକ ବିବୃତ୍ତିରେ ଏହା ପ୍ରକାଶ କରିଛନ୍ତି ଏଫ୍ଏସ୍ ରାଇସିନା ବୈଦେଶିକ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ବିଶ୍ୱରେ ବିବିଧତାପୂର୍ଣ୍ଣ ଦେଶ ଭାରତ ଗଣତନ୍ତ୍ର ଦୃଷ୍ଟି କୋଣର୍ ଏକ ଉଦାହରଣ ସୃଷ୍ଟି କରିପାରିବ

ବିଦେଶ ସଚିବ କହିଛନ୍ତି ଯେ ନିୟମ ତିଆରି ପ୍ରକ୍ରିୟାରେ ଭାରତ ଏକ ଅଂଶ ବିଶେଷ ହେବାର ସମୟ ଆସିଛି ଏବଂ ଭାରତ ବହୁ ପାକ୍ଷିକ ପ୍ରତିଷ୍ଠାନ କ୍ଷେତ୍ରରେ ଏକ ଦୃଢ଼ ସ୍ଥିତିରେ ରହିବ

ଆଫ୍ଗାନିସ୍ତାନର ବିଦେଶମନ୍ତ୍ରୀ ଏହି କଥାବାର୍ତ୍ତାରେ ସ୍ୱତନ୍ତ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବେ ଏହି କଥାବାର୍ତ୍ତା ମଧ୍ୟ ଏସିଆ ଅଞ୍ଚଳରେ ଯୋଗସ୍ୱତ୍ର ସ୍ଥାପନ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଥିବା ଜଣାପଡ଼ିଛି ଏହି କଥାବାର୍ତ୍ତାରେ କିରଗିଜ୍ଞ୍ଚାନ ତାଳିକିସ୍ଥାନ ଏବଂ ତୁର୍କେମେନିସ୍ଥାନ ଏବଂ କାଜାଗସ୍ଥାନର ଉପବିଦେଶ ମନ୍ତ୍ରୀ ପ୍ରଥମଥର ପାଇଁ ଯୋଗ ଦେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଭାରତ ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ର ସମ୍ବହ ଏହି କଥାବାର୍ତ୍ତା ଏକ ବ୍ୟାପକ ସ୍ବଦୂର ପ୍ରସାରୀ ସ୍ତରରେ ସହଯୋଗ ବୃଦ୍ଧି କରିବାକୁ ସହାୟକ ହେବ ବୋଲି ଆଶାବାଦୀ ଅଛନ୍ତି

ହିମାଚଳ ପ୍ରଦେଶର ସମତଳ ଉନା ଜିଲ୍ଲାରେ ଗତକାଲି ଶିମଲା ତ୍କଳନାରେ ଅଧିକ ଶୀତ ଅନ୍ତଭ୍ତ ହୋଇଛି

ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବରଫ ପଡ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଜାମ୍ମୁ କାଶ୍ମୀରରେ ନାହିଁନଥିବା ଶୀତ ଅନୁଭ୍ରତ ହେଉଛି କାଶ୍ମୀର ଉପତ୍ୟକାର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ବହୁ ତଳେ ରହିଛି

ଲଦାଖ ଅଞ୍ଚଳରେ ଶୀତ ପ୍ରବାହ ବୃଦ୍ଧି ପାଇଛି ସେଠାରେ କୋହଲା ପବନ ବହୁଥିବାର ଖବର ମିଳିଛି ପଞ୍ଜାବ ଓ ହରିୟାଣାରେ ମଧ୍ୟ ଶୀତର ପ୍ରକୋପ ବୃଦ୍ଧି ପାଇଛି

ଗତକାଲି ତେଲେଙ୍ଗାନାରେ ମଧ୍ୟ ପ୍ରବଳ ଶୀତ ଅନ୍ଦଭୂତ ହୋଇଛି

ପ୍ରିମିୟର୍ ବ୍ୟାଡ୍ମିଣ୍ଟନ୍ ପ୍ରିମିୟର୍ ବ୍ୟାଡ୍ମିଷ୍ଟନ ଲିଗ୍ ପ୍ରତିଯୋଗିତାରେ ବାଙ୍ଗାଲୋର ରାପଟର୍ସ ପାଇଁ ସାଇ ପ୍ରଣିତ ସେମିଫାଇନାଲ୍ରେ ସ୍ଥାନ ପାଇବା ପାଇଁ ସମର୍ଥ କରିଛନ୍ତି

ଖେଳ ଆରମ୍ଭରୁ ବାଙ୍ଗାଲୋର ଭଲ ପ୍ରଦର୍ଶନ କରିନଥିଲା ଏବଂ ଚେନ୍ନାଇର କ୍ରିସ୍ ଆଡ୍କକ୍ ଏବଂ ଚୀନ୍ ଚୁଙ୍ଗ୍ଙ୍କ ଡବଲ୍ସ ଯୋଡ଼ି ମହମ୍ମଦ ଅହସାନ ଓ ହେନ୍ଦ୍ରା ସେଟ୍ଟିୟନଙ୍କ ଯୋଡ଼ିକୁ ହରାଇ ଦେଇଥିଲା